ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ ଗରିବ କଲ୍ୟାଣ ଅନୁ ଯୋଜନାକୁ ନଭେୟର ମାସ ଶେଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ବିଷୟ ଘୋଷଣା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଏହି ଯୋଜନାରେ ଗରିବ ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ କଟକଣା ଭଳି ଠିକ୍ ସମୟରେ ନିଆଯାଇଥିବା ଅନେକ ନିଷ୍ପଭି ଯୋଗୁଁ ବହୁ ଲୋକଙ୍କର କୀବନ ରକ୍ଷା କରାଯାଇ ପାରିଛି ତେବେ ଶ୍ରୀ ମୋଦୀ କହିଛନ୍ତି ଯେବେଠାରୁ କଟକଣା କୋହଳ ଆରମ୍ଭ ହୋଇଛି ସେବେଠାରୁ ଲୋକମାନେ ଅସାବଧାନତା ଅବଲ୍ୟନ କରୁଥିବାର ଦେଖିବାକୁ ମିଳୁଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ମୁକାବିଲା ପାଇଁ ଅଧିକ ସତର୍କ ଓ ସାବଧାନ ହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ କଟକଣା ସମୟରେ ସମସ୍ତେ କଡ଼ାକଡ଼ି ଭାବେ ନିୟମର ପାଳନ କରୁଥିଲେ ବର୍ତ୍ତମାନ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ଓ ନାଗରିକମାନଙ୍କୁ ଠିକ୍ ସେହିଭଳି ନିୟମମାନି ଚଳିବାର ଆବଶ୍ୟକତା ରହିଛି କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି ସମସ୍ତଙ୍କୁ ସ୍ୱାସ୍ଥ୍ୟ ନିୟମାବଳୀ ପାଳନ କରିବା ପାଇଁ ଅନୁରୋଧ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗ୍ରାମ ପ୍ରଧାନ ହୁଅନ୍ତୁ ବା ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ସମସ୍ତଙ୍କୁ ନିୟମକାନୁନ୍ ମାନିବାକୁ ପଡ଼ିବ ସରକାରଙ୍କ କଲ୍ୟାଣ ମୂଳକ ଯୋଜନାଗୁଡ଼ିକ ପାଇଁ ଅବଦାନ ଲାଗି ପ୍ରଧାନମନ୍ତ୍ରୀ ଦେଶର କୃଷକ ଓ ସଟ୍ଟୋଟ ଟିକସଦାତାମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କଟକଶା କୋହଳ ଲାଗୁ ହେବା ସହିତ ଆମ ପାଇଁ ଏଭଳି ଏକ ଋତୁ ଆସୁଛି ଯାହା କାଶ କ୍ୱର ଓ ଥଣ୍ଡା ଭଳି ରୋଗମାନ ଆଶିଦେବ ଏଭଳି ପରିସ୍ଥିତିରେ ଦେଶବାସୀ ନିଜର ଯତ୍ନ ନେବାକୁ ସେ ନିବେଦନ କରିଛନ୍ତି ପିଏମ୍ ହାଇଲେବୁଲ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କୋଭିଡ୍ ନାଇଷ୍ଟିନ୍ ପାଇଁ ପ୍ରତିଷେଧକ ଟିକାର ପ୍ରସ୍ତୁତି ଓ ଏହାର ଉପଲବ୍ଧ ବିଷୟରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଭଳି ଏକ ଜନବହୁଳ ଦେଶରେ ସମସ୍ତଙ୍କ ପାଇଁ ପ୍ରତିଷେଧକ ଟିକାକରଣ ପ୍ରକ୍ରିୟା ସହ ଅନେକ ବିଷୟ କଡ଼ିତ ଏ କ୍ଷେତ୍ରରେ ଚିକିତ୍ସା ସରଞ୍ଜାମ ଯୋଗାଣ ପରିଚାଳନା ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଏହି ପ୍ରକ୍ରିୟା ସହ ଜଡ଼ିତ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ଓ ବିଶେଷ କରି ବେସରକାରୀ କ୍ଷେତ୍ର ତଥା ସାମାଜିକ ସଂସ୍ଥାଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଏହି କାତୀୟ ସ୍ତରୀୟ ଉଦ୍ୟମ ପାଇଁ ଚାରୋଟି ନିୟମାବଳୀ ବିଷୟରେ ଉଲ୍ଲ୍ଜେଖ କରିଛନ୍ତି ସେ କହିଛନ୍ତି ପ୍ରଥମେ ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ରହିଛି ସେମାନଙ୍କୁ ଚିହ୍ନଟ କରି ଅଗ୍ରାଧିକାର ଭିତ୍ତିରେ ପ୍ରତିଷେଧକ ଦିଆଯିବା ଆବଶ୍ୟକ ସେମାନଙ୍କ ମଧ୍ୟରେ ଡାକ୍ତର ନର୍ସ ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ନକରି କରୋନାର ମୁକାବିଲା କରୁଥିବା ବ୍ୟକ୍ତିବିଶେଷ ଓ ସଂକ୍ରମଣର ବିପଦ ଅଧିକ ଥିବା ବ୍ୟକ୍ତିବିଶେଷ ରହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିତୀୟରେ କୌଣସି ଆଞ୍ଚଳିକ କଟକଣା ବିନା ସମସ୍ତଙ୍କୁ ସବୁ ସମୟରେ ପ୍ରତିଷେଧକ ଟିକା ଦିଆଯିବା

ମନ୍ତ୍ରଣାଳୟ କହିଛି ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

ଏହି ନିୟମ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ଆସନ୍ତାକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ କଟକଣା କୋହଳ ଲାଗୁ ହେବ କଣ୍ଟେନମେଣ୍ଟ୍ କୋନ୍ଗୁଡ଼ିକରେ ଅଧିକ କାର୍ଯ୍ୟକଳାପକୁ ଧୀରେ ଧୀରେ ଅନୁମତି ଦେବାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ମିଳିଥିବା ମତାମତ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହ ବ୍ୟାପକ ବିଚାରବିମର୍ଶ ପରେ ଏହି ନୂଆ ନିୟମାବଳୀ ଜାରି କରାଯାଇଛି ଦ୍ୱିତୀୟ ପର୍ଯ୍ୟାୟ କଟକଣା କୋହଳ ସମୟରେ ମେଟ୍ରୋ ରେଳସେବା ସିନେମା ହଲ୍ କ୍ରିମ୍ବାସିୟମ୍ ସୁଇମିଂପୁଲ୍ ଆମୋଦପ୍ରମୋଦ ପାର୍କ ଥିଏଟର ବାର୍ ଅଡିଟୋରିୟମ୍ ଆସେମ୍ଲି ହଲ୍ ଓ ସେହିଭଳି ସ୍ଥାନଗୁଡ଼ିକୁ ଖୋଲିବାକୁ ଅନୁମତି ମିଳିବ ନାହିଁ ସେହିଭଳି ସାମାଜିକ ରାଜନୈତିକ କ୍ରୀଡ଼ା ମନୋର୍ଚଜନ ଶିକ୍ଷା ସଂସ୍କୃତି ଓ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ବହୁସଂଖ୍ୟାରେ ଲୋକମାନଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି ମନ୍ତ୍ରଣାଳୟ କହିଛି ଏହିସବୁ କାର୍ଯ୍ୟ ଆରମ୍ଭ ପାଇଁ ସମୟ ବିଷୟରେ ପରେ ଘୋଷଣା କରାଯିବ ଏଥିପାଇଁ ପରିସ୍ଥିତିର ଭଲଭାବେ ସମୀକ୍ଷା କରି ଯେକୌଣସି ନିଷ୍ପଭି ନିଆଯିବ ଏହିସବୁ କାର୍ଯ୍ୟକଳାପ ବ୍ୟତୀତ ବାକିସବୁ କାର୍ଯ୍ୟ କଣ୍ଟେନମେଷ୍ଟ୍ ଜୋନ୍ ବାହାରେ କରାଯିବାକୁ ଅନୁମତି ଦିଆଯିବ

ନ୍ତ୍ରଆ ନିୟମାବଳୀ ଅନୁସାରେ ରାତ୍ରିକାଳୀନ କର୍ଫ୍ୟୁର ସମୟରେ କୋହଳତା ଅଣାଯାଇଛି

ଶିଳ୍ପସଂସ୍ଥାଗୁଡ଼ିକରେ ଏକାଧିକ ସିଫୁରେ କାର୍ଯ୍ୟ କରାଯିବା ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯାନବାହାନ ଓ ଲୋକମାନଙ୍କର ଚଳପ୍ରଚଳ ମାଲ୍ପତ୍ରର ପରିବହନ ଓ ବସ୍ ଟ୍ରେନ୍ ଏବଂ ବିମାନରେ ଯାତ୍ରା କରି ଫେରୁଥିବା ଲୋକମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳୀରେ ପହଞ୍ଚିବା ଲାଗି ରାତ୍ରିକାଳୀନ କର୍ଫ୍ୟୁରେ ଏହି କୋହଳତା ଅଣାଯାଇଛି ମନ୍ତ୍ରଣାଳୟ କହିଛି ଦେଶୀୟ ବିମାନ ଚଳାଚଳ ଓ ପାସେଞ୍ଜର ଟ୍ରେନ୍ ଚଳାଚଳକୁ କିଛିମାତ୍ରାରେ ଆରମ୍ଭ କରାଯାଇଛି ଓ ଏଗୁଡ଼ିକୁ ଧୀରେଧୀରେ ସଂପ୍ରସାରଣ କରାଯିବ

ତେବେ ଏ କ୍ଷେତ୍ରରେ ଶାରୀରିକ ଦୂରତା ନିୟମର କଡ଼ାକଡ଼ି ପାଳନ କରାଯିବ

ଏ ସଂକ୍ରାନ୍ତୀୟ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜିଓର କର୍ମଚାରୀ ଓ ତାଲିମ ବିଭାଗ ଦ୍ୱାରା ଜାରି କରାଯିବ ବନ୍ଦେ ଭାରତ ମିଶନରେ ଆନ୍ତର୍ଜାତିକ ବମାନ ଯାତ୍ରା ସୀମିତ ଭାବେ ଆରମ୍ଭ କରାଯାଇଛି ଏଥିରେ ସଂପ୍ରସାରଣ କରାଯିବା ପୂର୍ବରୁ ଭଲଭାବେ ବିଚାର ବିମର୍ଶ କରାଯିବ ନୂଆ ନିୟମାବଳୀରେ କୁହାଯାଇଛି ରାଜ୍ୟସରକାରମାନେ କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକୁ ସତର୍କତାର ସହ ଚିହ୍ନିତ କରିବା ଉଚିତ ଯାହାଫଳରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣ ରୋକାଯାଇ ପାରିବ

ସେହି ଛାତ୍ଛାତୀମାନେ କୋଭିଡ୍ ନାଇଷ୍ଟିନ୍ କଟକଣା ଯୋଗୁଁ ୟୁକ୍ନ୍ରେ ଅଟକି ରହିଥିଲେ ବିମାନଟି ଦିଲ୍ଲୀ ହୋଇ ଇନ୍ଦୋରରେ ଆସି ପହଞ୍ଚିଥିଲା ବିମାନ ବନ୍ଦର ନିର୍ଦ୍ଦେଶକ ଆର୍ଯ୍ୟମା ସନ୍ୟାଲ୍ କହିଛନ୍ତି ବିମାନ ବନ୍ଦରଠାରେ ସେମାନଙ୍କର ଶାରୀରିକ ଯାଞ୍ଚ କରାଯାଇଥିଲା ଓ ନିୟମ ଅନୁସାରେ ସାନିଟାଇଜ୍ କରାଯାଇଥିଲା ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟପ୍ରଦେଶରୁ ଥିଲେ କିଛି ଛାତ୍ରଛାତ୍ରୀ ଛତିଶଗଡ଼ ରାଜସ୍ଥାନ ଉତ୍ତର ପ୍ରଦେଶ ଗୁଜରାତ ଓ ମହାରାଷ୍ଟ୍ରରୁ ଥିଲେ